ତେଣେ ବୂଏନସ ଏୟର୍ସଠାରେ ଚାଲିଥିବା ଯୁବ ଅଲମ୍ପିକ ପ୍ରତିଯୋଗିତାରେ ଜେରେମି ଲାଲ ରିର୍ନୂଙ୍ଗା ଭାରତ ପାଇଁ ପ୍ରଥମ ସ୍ୱର୍ଷପଦକ ହାସଲ କରିଛନ୍ତି

ପ୍ରଧାନମନ୍ତ୍ରୀ ଆଜି ସୋନିପତ୍ କିଲ୍ଲାର ବାଧିଠାରେ ରେଳଡବା ମରାମତି କାରଖାନାର ମଧ୍ୟ ଭିଭିପ୍ରସ୍ତର ସ୍ଥାପନ କରିବେ ଚଣ୍ଡୀଗଡ଼ଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ହରିୟାଣାର ସରକାରୀ ପ୍ରବକ୍ତା କହିଛନ୍ତି ଯେ ପ୍ରତିମୂର୍ତ୍ତି ଉନ୍ଦୋଚନ ପରେ ପ୍ରଧାନମନ୍ତ୍ରୀ ସାମ୍ପ୍ଲାଠାରେ ଦୀନବନ୍ଧ୍ର ସୁତି ର୍ୟାଲିକୁ ସମ୍ଭୋଧିତ କରିବେ ପ୍ରଧାନମନ୍ତ୍ରୀ ଦୀନବନ୍ଧୁ ଛୋଟୁରାମଙ୍କ ସ୍କୃତିରେ ନିର୍ମିତ ସଂଗ୍ରହାଳୟକୁ ମଧ୍ୟ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି

ଏହି ଅବସରରେ ଉଭୟ ଦେଶ ରାଜନୈତିକ ସମ୍ପର୍କ ସାମରିକ ଗବେଷଣା କୃଷି ପୁନଃନବୀକରଣ ଶକ୍ତି ପାରମ୍ପରିକ ଔଷଧ ମହାକାଶ ପ୍ରଯୁକ୍ତି ବିଦ୍ୟା ଯୁବବ୍ୟାପାର ସଂସ୍କୃତି ଓ ଦୁର୍ବିପାକ ପରିଚାଳନା ସମେତ ବିଭିନ୍ନ କ୍ଷେତ୍ରରେ ବୁଝାମଣାରେ ସ୍ୱାକ୍ଷର କରିଛନ୍ତି ଶ୍ରୀ କୋବିନ୍ଦ ଏକ ବିବୂଭିରେ କହିଛନ୍ତି ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ବାଶିଜ୍ୟ ପୁଞ୍ଜିନିବେଶ ପର୍ଯ୍ୟଟନ ସ୍ୱାସ୍ଥ୍ୟ ଓ ଭାଗିଦାରୀ ବିକାଶ ପାଇଁ ଅନେକ ସୁଯୋଗ ରହିଛି ସେ କହିଛନ୍ତି ବିଶ୍ୱଶାନ୍ତି ଓ ସ୍ଥିରତା ପ୍ରତି ଘୋର ବିପଦ ସୂଷ୍ଟି କରୁଥିବା ସବୁପ୍ରକାର ସନ୍ତାସବାଦ ଓ ଉଗ୍ରବାଦ ଦମନ ପାଇଁ ଭାରତ ଓ ତାକକିସ୍ତାନ ବଦ୍ଧପରିକର ଅଛନ୍ତି ପରେ ଦୁଶାନବେସ୍ଥିତ ତାଜିକ୍ ଜାତୀୟ ବିଶ୍ୱବିଦ୍ୟାଳୟରେ ବିଦ୍ୟାର୍ଥୀମାନଙ୍କୁ ଉଦ୍ବୋଧନ ଦେଲାବେଳେ ଶ୍ରୀ କୋବିନ୍ଦ କହିଛନ୍ତି ସନ୍ତାସବାଦ ଓ ଧାର୍ମିକ କଠୋରବାଦ ବିରୁଦ୍ଧରେ ଯୁଦ୍ଧ କୌଣସି ଧର୍ମବିରୁଦ୍ଧରେ ନୁହେଁ ଏବଂ ଏହି ସଂଗ୍ରାମକୁ କଦାପି କୌଣସି ଧର୍ମ ବିରୁଦ୍ଧରେ ବ୍ୟବହାର କରାଯାଇପାରିବ ନାହିଁ ଧାର୍ମିକ 'ଉଗ୍ରବାଦ ଦମନ ଆଧୁନିକ ସମାଜରେ ଆହ୍ୱାନ' ଶୀର୍ଷକ ଉପରେ ଉଦ୍ବୋଧନ ଦେଲାବେଳେ ଶ୍ରୀ କୋବିନ୍ଦ କହିଛନ୍ତି ଯୁବକମାନଙ୍କୁ ଉଗ୍ରବାଦରେ ସାମିଲ ହେବାରୁ ନିବାରଣ କରିବା କ୍ଷେତ୍ରରେ ପରିବାରର ଗୁରୁତ୍ୱପୂର୍୍ଣ ଭୂମିକା ରହିଛି ଭାରତର ଉଦାହରଣ ଦେବାକୁ ଯାଇ ଶ୍ରୀ କୋବିନ୍ଦ କହିଛନ୍ତି ଘୁଣା ଓ ସନ୍ତାସବାଦ ପ୍ରସାରଣ ରୋକିବା ଦିଗରେ ଧର୍ମଗୁରୁମାନେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବାର ଆବଶ୍ୟକତା ରହିଛି ଏସ୍ସି ସବରିମାଳା ସବରିମାଳା ମନ୍ଦିର ଭିତରେ ସବୁ ବୟସର ମହିଳାମାନଙ୍କ ପ୍ରବେଶ ପାଇଁ ଅନୁମତି ସଂକ୍ରାନ୍ତୀୟ ରାୟର ପୁର୍ନବିଚାର ପାଇଁ ଆଗତ ଏକ ଆବେଦନ ଉପରେ ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇ ଜଷ୍ଟିସ ଏକେ କୌର ଓ କେଏନ୍ ଜୋଶେଫଙ୍କ ଖଣ୍ଡପୀଠ ଆବେଦନକାରୀଙ୍କ ଉଲ୍ଲେଖକୁ ବିବେଚନା ପାଇଁ ଗ୍ରହଣ କରିଛନ୍ତି କିନ୍ତୁ ଏହା ଉପରେ ତୁରନ୍ତ ଶୁଣାଣି ହୋଇପାରିବ ନାହିଁ ବୋଲି କହିଛନ୍ତି

ରିପୋର୍ଟରେ କୁହାଯାଇଛି ନୋଟବନ୍ଦୀ ଓ କିଏସ୍ଟି ଲାଗୁ ଯୋଗୁଁ ଅବନତିପରେ ପୁଞ୍ଜିନିବେଶ ବୃଦ୍ଧି ଓ ବେସରକାରୀ ଚାହିଦା ବୃଦ୍ଧି ଯୋଗୁଁ ଏହି ଉନ୍ନତି ସମ୍ଭବ ହେବ

ଡ଼ାଞ୍ଚାଗତ ସଂସ୍କାର ପାଇଁ ଏହା ସମ୍ଭବ ହୋଇଥିବାର କୁହାଯାଇଛି ଏହିସବୁ ଆକଳନ ଯଦି ସତ୍ୟ ହୁଏ ତେବେ ଭାରତ ପୁନର୍ବାର ବିଶ୍ୱର ଦ୍ରତ ବିକାଶକାରୀ ଦେଶ ଶ୍ରେଣୀକୁ ଚାଲିଯିବ ଓ ଚୀନ୍କୁ ଅତିକ୍ରମ କରିଯିବ ଆମି କମାଣ୍ଡର ଆକ୍ଟିଠାରୁ ନୂଆଦିଲ୍ଲୀରେ ସେନା କମାଣ୍ଡରମାନଙ୍କର ସପ୍ତାହବ୍ୟାପୀ ସମ୍ମିଳନୀ ଆରମ୍ଭ ହେବ ସାମରିକ କାର୍ଯ୍ୟାନୁଷ୍ଠାନ ପ୍ରଶାସନିକ ମାନବିକ ଓ ଅନ୍ୟାନ୍ୟ ପ୍ରସଙ୍ଗ ଆଦି ଏଥିରେ ଆଲୋଚିତ ହେବାର କାର୍ଯ୍ୟକ୍ମ ରହିଛି ଗମେଣ୍ଟ ସିକ୍ୟୁରିଟି ଏସ୍ପିଜି ପ୍ରଧାନମନ୍ତ୍ରୀଙ୍କୁ ଜାତୀୟ ନିରାପତ୍ତା ଓ ଗୁରୁତ୍ୱପୂର୍ଣ୍ଣ ସାମରିକ ସ୍ୱାର୍ଥ ବିଷୟରେ ପରାମର୍ଶ ଦେଉଥିବା ଜାତୀୟ ନିରାପତ୍ତା ପରିଷଦକୁ ସହାୟତା କରିବା ପାଇଁ ସରକାର ଷ୍ଟ୍ରାଟେଜିକ୍ ପଲିସି ଗ୍ରପ୍ ବା ଏସ୍ପିଜି ନାମରେ ଏକ ନୂଆ ଗୋଷ୍ଠୀ ଗଠନ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋବାଲ୍ ଏହି ଗ୍ରପ୍ର ଅଧ୍ୟକ୍ଷ ରହିବେ ଏଥିରେ ନୀତି ଆୟୋଗର ଉପାଧ୍ୟକ୍ଷ କ୍ୟାବିନେଟ୍ ସେକ୍ରେଟାରୀ ତିନି ବାହିନୀର ମୁଖ୍ୟ ରିଜର୍ଭବ୍ୟାଙ୍କର ଗଭର୍ଣ୍ଣର ବୈଦେଶିକ ସଚିବ ସ୍ୱରାଷ୍ଟ୍ର ସଚିବ ଅର୍ଥସଚିବ ଓ ପ୍ରତିରକ୍ଷା ସଚିବ ସଦସ୍ୟ ରହିବେ ଦେଶର ଦୀର୍ଘମିଆଦୀ ନିରାପତ୍ତା ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସାମରିକ ପ୍ରସଙ୍ଗରେ ଏହି ଗୋଷୀ କାତୀୟ ନିରାପତ୍ତା ପରିଷଦକୁ ସାହାଯ୍ୟ ସହଯୋଗ କରିବେ

ଗୁରୁବାର ସକାଳୁ ଓଡ଼ିଶା ଉପକୂଳରେ ଘୁର୍ଷିଝଡ଼ ପହଞ୍ଚବ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ କାରି କହିଛନ୍ତି ସେହି ସମୟ ମଧ୍ୟରେ ସରକାରୀ ଅଫିସରମାନଙ୍କର ଛୁଟି ବାତିଲ କରାଯାଇଛି

ମସ୍ୟଜୀବୀମାନଙ୍କୁ ସୁମଦ୍ରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି

କାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧ୍ ସୟେଦ୍ ଆକବରଉଦ୍ଦିନ ଗତକାଲି ସାଧାରଣ ପରିଷଦ ଅଧିବେଶନରେ ଏହା କହିଛନ୍ତି

ସେ କହିଛନ୍ତି ଆନ୍ତର୍ଜାତିକ ଅନୁଷ୍ଠାନ ଗୁଡ଼ିକର ଡ଼ାଞ୍ଚାରେ ପରିବର୍ତ୍ତନ ଅପରିହାର୍ଯ୍ୟ ହୋଇପଡିଛି ଏହାନହେଲେ ସେଗୁଡ଼ିକ ଅନ୍ତର୍ଜାତିକ ଚାଲେଞ୍ଜ ଗୁଡ଼ିକର ମୁକାବିଲା କରିବାରେ ବିଫଳ ହେବ ଶ୍ରୀ ଆକବର ଉଦ୍ଦିନ କହିଛନ୍ତି ଜାତିସଂଘ ସାଧାରଣ ପରିଷଦର ଏକ ଉଚ୍ଚସ୍ତରୀୟ ବୈଠକରେ ସମସ୍ତ ଦେଶ ଆନ୍ତର୍କାତିକ ଚାଲେଞ୍ଜଗ୍ରଡ଼ିକ ବିଷୟରେ ଆଲୋଚନା କରିଥିଲେ

ଶ୍ରୀ ଆକବର ଉଦ୍ଦିନ କହିଛନ୍ତି ସାଧାରଣ ପରିଷଦ ବିକାଶ ଚାଲେଞ୍ଜ ଗୁଡ଼ିକର ସମାଧାନ କରିପାରୁନାହିଁ ଓ ନିରାପତ୍ତା ପରିଷଦ ଓ ନିରାପତ୍ତା ପାଇଁ ସମସ୍ୟା ଗୁଡ଼ିକର ସମାଧାନ କରୁନାହିଁ ଭିପି ଦୀନଦୟାଲ୍ ନାଇଡୁ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟାନାଇଡୁ କହିଛନ୍ତି ସାର୍ବଜନୀନ ଜୀବନରେ ଚରିତ୍ର ଦକ୍ଷତା ଜ୍ଞାନ ଓ ଅଭିଜ୍ଞତାଠାରୁ କାତି ସମ୍ପ୍ରଦାୟ ଓ ଅପରାଧକୁ ଦୂରେଇ ରଖିବାକୁ ପଡିବ

ସେ କହିଛନ୍ତି ସ୍ନାତକ ଡିଗ୍ରୀ ହାସଲ କରିବା ପୂର୍ବରୁ ଦେଶର ପ୍ରତ୍ୟେକ ଯୁବକମାନଙ୍କ ପାଇଁ ସ୍କାଉଟ୍ସ ଆଣ୍ଡ ଗାଇଡ୍୍ ଏନ୍ସିସି ଓ ଏନ୍ଏସ୍ଏସ୍କୁ ବାଧ୍ୟତାମଳକ କରାଯିବା ଉଚିତ୍ ଏହାଦ୍ୱାରା ସାମାଜିକ ମୂଲ୍ୟବୋଧ ନୈତିକତା ଶୃଙ୍ଖଳା ଓ ଯୁବକମାନଙ୍କ ମନରେ ଉତ୍ସର୍ଗ ମନୋଭାବ ସୃଷ୍ଟି କରାଯାଇପାରିବ ଜଳବାୟୁ ପରିବର୍ତ୍ତନ ଦ୍ୱାରା ପ୍ରକୃତି କ୍ଷତିଗ୍ରସ୍ତ ହେଉଥିବା ବିଷୟ ପ୍ରତି ଉଦ୍ବେଗ ପ୍ରକାଶ କରି ଶ୍ରୀ ନାଇଡ଼ୁ କହିଛନ୍ତି ମାନବ ସଭ୍ୟତା ଦ୍ୱାରା ପ୍ରକୃତି ପ୍ରତି ଅବହେଳା ଯୋଗୁଁ ପ୍ରକୃତି ଦାଉସାଧୁଛି ବୋଲି ଦର୍ଶାଇ ଉପରାଷ୍ଟ୍ରପତି କହିଛନ୍ତି ମଣିଷକୃତ ଦୁର୍ବିପାକକୁ ଏଡାଇବା ପାଇଁ ସମାଜକୁ ପ୍ରକୃତି ସହ ତାଳଦେଇ ଚଳିବାକୁ ପଡିବ

ରାଜ୍ୟ ସ୍ୱାସ୍ଥ୍ୟବିଭାଗ କଡା ସତର୍କତା କ୍କାରି କରିବା ପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ଏବଂ ଏହି ଭଳି ଲକ୍ଷଣ ଦେଖିବାକୁ ମିଳୁଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦେବାପାଇଁ ପରାମର୍ଶ ଦେଇଛନ୍ତି ପାରା ଗେମ୍ସ ଗୋଲ୍ଡ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଚାଲିଥିବା ଭିନ୍ନକ୍ଷମଙ୍କ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ମହିଳା କ୍ଲବ ଥ୍ରୋ ବିଭାଗରେ ଏକତା ଭୂୟାଁ ଦେଶ ପାଇଁ ଚତୁର୍ଥ ସ୍ପର୍ଣ୍ଣପଦକ ହାସଲ କରିଛନ୍ତି